ଟିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ ବିଭାଗର ସଚିବ ରାକୀବ ଗୌବାଙ୍କ ସହ ମଧ ସେ କଥା ହୋଇଛନ୍ତି

ଏ ନେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀମତୀ ଗାକ୍ଧି ଏକ ଚିଠି ଲେଖିଛନ୍ତି

ସମ୍ମିଳନୀ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କର ସଂଖ୍ୟା ଉଦ୍ବେଗଜନକ ଭାବରେ ବୃଦ୍ଧି ପାଉଛି

ଅନ୍ୟ ପକ୍ଷରେ ଡାକ୍ତର ପ୍ରଜାହାରୀ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସେ ଗ୍ରହଶ କରିଛନ୍ତି ଏବଂ କାରଣ ଦର୍ଶାଅ ନୋଟିସ୍ର ଉଉର ରଖିବାକୁ ତାଙ୍କୁ ମାତ୍ର ତିନି ଦିନ ସମୟ ପ୍ରଦାନ କରାଯାଇଛି ଆବଶ୍ୟକ ପଡ଼ିଲେ ସେ ଏଥିପାଇଁ ଅଧିକ ସମୟ ମାଗିପାରିବେ ବୋଲି ସ୍ଚନା ଦେଇଛନ୍ତି ଦୁର୍ଘଟଣା ମୟରଭଞ୍ଞ ଜିଲ୍ଲୁ ବେତନଟୀ ଥାନା ଅନ୍ତର୍ଗତ କାଠପାଳ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗତ ସନ୍ଧ୍ୟାରେ ତିନି ଜଶଙ୍କର ମୃତ୍ଧୁ ହୋଇଛି

ଘଟଶା ସ୍ଥଳରେ ବାଇକ୍ରେ ଥିବା ତିନିଜଣ ଯାକ ଆରୋହିଙ୍କର ମୃତ୍ୟୁ ଘଟିଥିଲା ପୁଲିସ୍ ଟ୍ରାକ୍ଟରଟିକୁ ଜବତ କରିବା ସହ ଏ ନେଇ ଏକ ମାମଲା ରୁଜୁ କରିଛି ହକି ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକ୍ ଭାରତ ଉନ୍ତିତ ହୋଇଛି